ଏହି ଯୁଦ୍ଧ ଟ୍ୟାଙ୍କ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ହୋଇଛି

ଶ୍ରୀ ମୋଦୀ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ସଂପ୍ରସାରିତ ଲାଇନକୁ ମଧ୍ୟ ଉଦ୍ଘାଟନ କରିବେ ସେ ଚେନ୍ନାଇ ତଟ ଓ ଆଟ୍ଟିପଟ୍ଟୁ ମଧ୍ୟରେ ଚତୁର୍ଥ ରେଳଲାଇନକୁ ଉଦ୍ଘାଟନ କରିବାର କାର୍ଯ୍ୟସ୍ଚୀ ରହିଛି ପ୍ରଧାନମନ୍ତ୍ରୀ ବେଲୁପୁରମ୍ କୁଡାଲୋର ମାୟିଲାଦୁତୁରାଇ ତାଞ୍ଜାବୁର ଓ ମାୟିଲାଦୁତୁରାଇ ତିରୁବାରୁର୍ ସିଙ୍ଗିଲ୍ ଲାଇନ ସେକ୍ସନର ବିଦ୍ୟୁତିକରଣକୁ ଉଦ୍ଘାଟନ କରିବେ ତ୍ରିକୋଣଭୂମି କିଲ୍ଲାଗୁଡ଼ିକରେ ଜଳସେଚନ ସୁବିଧା ପାଇଁ ଗ୍ରାଣ୍ଡ୍ ଆନିକଟ କେନାଲ ବ୍ୟବସ୍ଥାର ସଂପ୍ରସାରଣ ଉନ୍ନତି ଓ ଆଧୁନିକୀକରଣ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ଆଇଆଇଟି ମାଡ୍ରାସ୍ ଡିସ୍କଭରୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି ତାମିଲନାଡୁ ରାଜ୍ୟପାଳ ବନୁଆରୀଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଇକେ ପାଲାନିସ୍ୱାମୀ ଏହି ଅବସରରେ ଉପସ୍ଥିତ ରହିବେ

ପ୍ରଧାନମନ୍ତ୍ରୀ କୋଚିନ୍ ବନ୍ଦରଠାରେ ଆନ୍ତର୍ଜାତିକ କ୍ରସ୍ ଟର୍ମିନାଲ୍ 'ସାଗରିକା'କୁ ଉଦ୍ଘାଟନ କରିବେ

ଶ୍ରୀ ମୋଦୀ କୋଚିନ ବନ୍ଦରଠାରେ ଦକ୍ଷିଣ କୋଲ୍ ବର୍ଥର ପୁନର୍ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିବେ ଏହି ଅବସରରେ କେରଳ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାଁ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ଏଫ୍ଏମ୍ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଚ୍ଚନ୍ତି କେନ୍ଦ୍ର ବଜେଟ୍ ଭାରତକୁ ଶୀଘ୍ର ଆତ୍ମନିର୍ଭର କରାଇବାରେ ସାହାଯ୍ୟ କରିବ ସେ କହିଛନ୍ତି ବଜେଟରେ ଅଣାଯାଇଥିବା ସଂସ୍କାର ଓ ସହାୟତାଗୁଡ଼ିକ ଏଥିପାଇଁ ସହାୟକ ହେବ କୋବିଡ ନାଇଷ୍ଟିନ ଯୋଗୁଁ ଅର୍ଥନୀତିର ଯେଉଁ କ୍ଷତି ଘଟିଛି ତା'ର ଭରଣା ପାଇଁ ବଜେଟରେ ଅନେକ ପ୍ରସ୍ତାବ ରହିଥିବାର ଅର୍ଥମନ୍ତ୍ରୀ କହିଛନ୍ତି ସରକାର ନେଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଭାରତକୁ ବିଶ୍ୱରେ ସର୍ବଶ୍ରେଷ୍ଠ ଅର୍ଥନୀତିରେ ପରିଣତ କରିବା ଦିଗରେ ଭିଭି଼ମି ଯୋଗାଇବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି

ବିଭିନ୍ନ ଯୋଜନା ବାବଦରେ ବଜେଟରେ କମ୍ ଅର୍ଥ ବ୍ଦ୍ଧନ କରାଯାଇଥିବା ସଂକ୍ରାନ୍ତରେ ବିରୋଧୀଦଳଗୁଡ଼ିକର ଅଭିଯୋଗକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି ସେ କହିଛନ୍ତି ବଜେଟ ପ୍ରସ୍ତାବଗୁଡ଼ିକର ଠିକ୍ ଭାବେ ଅଧ୍ୟୟନ କରାଯାଇ ନାହିଁ

ସେହି ଦୁଇରାଜ୍ୟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା

ତାମିଲନାଡୁରେ ବୁରେବି ଓ ନିବାର ଘୁର୍ଷ୍ଣିଝଡ଼ ବ୍ୟାପକ କ୍ଷତି ଘଟାଇଥିଲା

ପୁଡ଼ୁଚେରୀ ମଧ୍ୟ ନିବାର ଘ୍ରର୍ଣ୍ଣବାତ୍ୟାରେ ବ୍ୟାପକ କ୍ଷତି ସହିଥିଲା

ଅତିରିକ୍ତ ସହାୟତାଗୁଡ଼ିକୁ ମଞ୍ଜୁର କରିବା ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶ ବିହାର ତାମିଲନାଡ଼ୁ ପୁଡ଼ୁଚେରୀ ଓ ମଧ୍ୟପ୍ରଦେଶର ଲୋକମାନଙ୍କୁ ସହାୟତା କରିବା ପାଇଁ ସଂକଳ୍ପବଦ୍ଧ

ଏହି ଅବସରରେ ଆକାଶବାଣୀକୁ ଏକ ବିଶେଷ ସାକ୍ଷାତକାରରେ ଏମ୍ସ ଡାଇରେକ୍ର ରଣଦୀପ ଗୁଲେରିଆ କହିଛନ୍ତି ଦେଶରେ ଯେତେଶୀଘ୍ୱ ପ୍ରତିଷେଧକ ଟିକା ଦିଆଯିବ ସେତେଶୀଘ୍ୱ ଆମେ କୋବିଡର୍ ମୁକ୍ତ ହୋଇପାରିବା

ୟୁନେସ୍କୋର କହିବା ଅନୁସାରେ ରେଡିଓ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ନିଜର ଭୂମିକା ନିଭେଇ ଆସିଛି ଓ ଲୋକମାନଙ୍କ ପାଖରେ ଗଣତାନ୍ତ୍ରିକ ମୂଲ୍ୟବୋଧଗୁଡ଼ିକୁ ପହଞ୍ଚାଇ ପାରିଛି ରେଡିଓର ଶ୍ରୋତା ସଂଖ୍ୟା ସବୁଠୁ ଅଧିକ ଓ ଏହା ମାଧ୍ୟମରେ ବିଶ୍ୱର ସର୍ବାଧିକ ସଂଖ୍ୟକ ଲୋକମାନଙ୍କ ପାଖରେ ସୂଚନା ପହଞ୍ଚାଯାଇ ପାରୁଛି

ବିଭିନ୍ନ ସଂକଟଜନକ ପରିସ୍ଥିତିରେ ରେଡିଓ ନିଭାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାର ଏଥିରେ ଆଲୋକପାତ କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ରେଡିଓ ସୂଚନା ପ୍ରଦାନର ସବୁଠୁ ଶକ୍ତିଶାଳୀ ମାଧ୍ୟମ ରହିଛି ଓ ଏହା ଲୋକମାନଙ୍କ ମନରେ ସକାରାତ୍ମକ ପ୍ରଭାବ ପକାଇପାରିଛି ବିଶ୍ୱ ରେଡିଓ ଦିବସ ଅବସରରେ ଏକ ଟ୍ୱିଟ୍ ବାର୍ଭାରେ ପ୍ରଧାନମନ୍ତ୍ରୀ ରେଡିଓର ଶ୍ରୋତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ନୂଆ ନୂଆ ବିଷୟ ଏବଂ ସଙ୍ଗୀତ ମାଧ୍ୟମରେ ରେଡିଓକୁ ଜୀବିତ ରଖିବାରେ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କର ପ୍ରଶଂସା କରିଚ୍ଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରତିମାସରେ ଆକାଶବାଣୀରେ ପ୍ରସାରିତ ହେଉଛି ଓ ଦେଶ ଏବଂ ବିଦେଶର କୋଟିକୋଟି ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ଜାବଡେକର୍ ଏଆଇଆର୍ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଦେଶର କୌଣସି ଆକାଶବାଣୀ କେନ୍ ବନ୍ଦ କରାଯାଇ ନାହିଁ କିମ୍ବା କାଟ୍ଛାଣ୍ଟ କରାଯାଇନାହିଁ ଲୋକସଭାରେ ଗତକାଲି ପ୍ରଶ୍ନକାଳ ବେଳେ ଶ୍ରୀ ଜାବଡେକର କହିଛନ୍ତି କୋବିଡ୍ ନାଇଷ୍ଟିନ୍ର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡ଼ିଛି ଓ ସେ ଦୂଷ୍ଟିରୁ ଆକାଶବାଣୀ ଓ ଏଫ୍ଏମ୍ ରେଡିଓ ମଧ୍ୟ ଏହା ଯୋଗୁଁ ପ୍ରଭାବିତ ହୋଇଛି